ନବରଙ୍ଙପୁର କିଲ୍ଲାରେ ପ୍ରଧାନମନ୍ତୀ ଆବାସ ଯୋଜନାରେ ବହୁ ଲୋକ ଉପକୃତ ହୋଇଛନ୍ତି

ଜନସଂଖ୍ୟାକୁ ରୋକିବା ଦିଗରେ ସଚେତନତା ସୃଷି କରିବା ହେଉଛି ଏହି ଦିବସ ପାଳନର ମିଳ ଲକ୍ଷ୍ୟ

ତେବେ ଏହି ତଥ୍ୟ କେବଳ ଡାକ୍ତରଖାନାର୍ ମିଳୁଥିବା ସ୍ଚନା ଉପରେ ଆଧାରିତ

ଭାରତ ଏବେ ଜନସଂଖ୍ୟା ଦୁଷ୍ଟିରୁ ବିଶ୍ୱର ଦ୍ୱିତୀୟ ବଡ଼ ଦେଶ

ଶିକ୍ଷା ଓ ସଂଯମତା ଦ୍ୱାରା ଜନସଂଖ୍ୟାରେ ସ୍ଥିତର ନ ଆସିଲେ ପ୍ରତ୍ୟେକ କ୍ଷେତ୍ରରେ ଘୋର ଅସୁବିଧା ଓ ଅରାଜକତା ସୃଷି ହେବ ବୋଲି ବିଶିଷ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି

ଏଥିରେ ନିର୍ବାଚନ ମଣ୍ଣଳିର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ